କଥାବାର୍ତ୍ତା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବ ଫସଲର ଅବଶେଷ ଓ ନଡ଼ା ଆଦିକୁ ନଷ୍ଟ କରିବା ପାଇଁ ହରିଆଣାର କୃଷକମାନେ ନୂଆ ପଦ୍ଧତି ଅବଲମ୍ଭନ କରୁଥିବା ବିଷୟକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଶଂସା କରିଛନ୍ତି

ପିଏମ୍ ଆର୍ଜେଣ୍ଟିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଜେଷ୍ଟିନା ରାଷ୍ଟ୍ରପତି ମୌରିସିଓ ମାକ୍ରିଙ୍କ ସହ ଆକି ନୃଆଦିଲ୍ଲୀରେ କଥାବାର୍ଭା କରିବେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ପ୍ରଗତି ବିଷୟ ସମୀକ୍ଷା କରିବେ ଏବଂ ନୂଆ କ୍ଷେତ୍ର ଗୁଡ଼ିକରେ ସହଯୋଗ ସମ୍ଭାବନାଗୁଡ଼ିକୁ ଖୋଜିବେ କଥାବାର୍ତ୍ତା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବ ଶ୍ରୀ ମାକ୍ରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ କରିବେ ଭାରତ ଆର୍ଜେଣ୍ଟିନା ବ୍ୟବସାୟ ଫୋରମ ପ୍ରାରମ୍ଭିକ ଅଧିବେଶନରେ ଶ୍ରୀ ମାକ୍ରି ଉଦ୍ବୋଧନ ଦେବାର କାର୍ଯ୍ୟସ୍ନଚୀ ରହିଛି ଆସନ୍ତାକାଲି ସେ ମୁମ୍ୟାଇ ଯିବେ ଆର୍ଜେଣ୍ଟିନା ରାଷ୍ଟ୍ରପତି ତିନି ଦିନିଆ ଗସ୍ତରେ ଆସି ଗତକାଲି ସକାଳେ ନ୍ନଆଦିଲ୍ଲୀରେ ପହଞ୍ଚିଥିଲେ ଦୁଇ ଦେଶ ମଧ୍ୟରେ ଆପୋଷ ସ୍ୱାର୍ଥ କଡ଼ିତ ଭାଗିଦାରୀ ସମ୍ପର୍କ ବହୁ ଦିନରୁ ରହି ଆସିଛି ପରମାଣୁ ମହାକାଶ ଅର୍ଥନୈତିକ ବ୍ୟବସାୟିକ କୃଷି ବିଜ୍ଞାନ କାରିଗରିବିଦ୍ୟା ସଂସ୍କୃତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏବେ ସହଯୋଗ ଜାରି ରହିଛି ଏବଂ ଦୁଇ ଦେଶ ମଧ୍ୟରେ ତିନି ବିଲିୟନ୍ ଡଲାର୍ ମିଲ୍ୟର ଦ୍ୱିପକ୍ଷିୟ କାରବାର ଚାଲିଛି ପ୍ରେଜ୍ ଫାର୍ମରସ୍ ଫସଲର ଅବଶେଷ ଓ ନଡ଼ା ଆଦିକ୍ ନଷ୍ଟ କରିବା ପାଇଁ ହରିଆଣାର କୃଷକମାନେ ନୂଆ ପଦ୍ଧତି ଅବଲମ୍ଘନ କରୁଥିବା ବିଷୟକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଶଂସା କରିଛନ୍ତି ଗତକାଲି ସୋନିପଥର ଗନୌର୍ ଠାରେ ହରିଆଣା ସରକାରଙ୍କ ଦ୍ୱାରା ଆୟୋଜିତ ଚତୁର୍ଥ କୃଷି ନେତୃତ୍ୱ ସମ୍ମିଳନୀର ଉଦ୍ଯାପନୀ ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ ଏହା କହିଛନ୍ତି ଫସଲର ଅବସଶେଷ ତଥା ନଡ଼ା ଆଦିକୁ ପୋଡ଼ିବାକୁ ସୃଷ୍ଟି ହେଉଥିବା ପ୍ରଦୃଷଣ ସମସ୍ୟାର ସମାଧାନ ପାଇଁ କୃଷକମାନେ ଉଦ୍ୟମ କରିବେ ବୋଲି ଶ୍ରୀ କୋବିନ୍ଦ ଆଶା ବ୍ୟକ୍ତ କରିଛନ୍ତି ପିଏମ୍ କିଷାନ୍ ସୁବ୍ରମଣ୍ୟମ୍ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେଭି ସୁବ୍ରମଣ୍ୟମ୍ କହିଛନ୍ତି କୃଷି ଆୟ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା କୃଷକମାନଙ୍କୁ ସେମାନଙ୍କର ଋଣର ଉପଯୁକ୍ତ ମୁଲ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାରର ଉପକାର ପ୍ରଦାନ କରିବ ଏକ ସମ୍ଭାଦ ସଂସ୍ଥା ସହ ସାକ୍ଷାତ୍କାରରେ ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି ବିଶ୍ୱର ଅନ୍ୟ ଦେଶମାନଙ୍କ ତ୍ରଳନାରେ ଭାରତରେ ଉତ୍ପଦନକାରୀମାନଙ୍କ ପାଇଁ ସମର୍ଥନ ବହୃତ କମ୍ ଏବଂ ଏହି ଯୋଜନା ଉତ୍ପାଦନକାରୀମାନଙ୍କୁ ଅତିରିକ୍ତ ସହାୟତା ଯୋଗାଇବ ସେ କହିଛନ୍ତି କ୍ଷତି ସହୁଥିବା କୃଷକଗୋଷୀକୁ ରଣ ପ୍ରଦାନ ପାଇଁ ଆର୍ଥକ ପ୍ରତିଷ୍ଠାନଗୁଡ଼ିକ ଆଗେଇ ଆସିବାଦ୍ୱାରା କୃଷକମାନେ ନେଇଥିବା ଋଣର ଉପଯୁକ୍ତ ମୁଲ୍ୟ ପ୍ରଦାନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଯଥେଷ୍ଟ ଉପକାର ଯୋଗାଇବ ଏମ୍ଏଚ୍ଏ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି କାମ୍ମୁ ଓ କାଶ୍କୀରରେ ଅର୍ଦ୍ଧସାମରିକ ବାହିନୀର ଗାଡ଼ିଗୁଡ଼ିକର ଚଳାଚଳ ଜାରି ରହିବ ମନ୍ତ୍ରଶାଳୟ ପକ୍ଷରୁ ଜାରି ଏକ ବିବୃଭିରେ କୁହାଯାଇଛି ଯବାନମାନଙ୍କ ଯାତ୍ରା ସମୟ କାଷ୍କଛାଷ୍ଟ କରିବା ପାଇଁ ସବୁ କ୍ଷେତ୍ରରେ ବିମାନ ସେବାକୁ ବୃଦ୍ଧି କରାଯାଇଛି ହେଲିକପୁର ଯୋଗେ ଯବାନମାନଙ୍କୁ ଜାମ୍ମୁରୁ ଶ୍ରୀନଗର ନେବା ପାଇଁ ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଥିବା ଖବର ଉପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ୱଷ୍ଟିକରଣ ଦିଆଯାଇଛି ଜାମ୍ମୁ ଶ୍ରୀନଗର ସେକ୍ଟରରେ ସିଆର୍ପିଏଫ୍ ଯବାନମାନଙ୍କ ପାଇଁ ବିମାନ ଯାତ୍ରା ସୁବିଧା ଦିଆଯାଇ ନ ଥିବା ଗଣମାଧ୍ୟମରେ ପ୍ରକାଶିତ ଖବରକୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି ବିବୃତ୍ତିରେ କୁହାଯାଇଛି ଅର୍ଦ୍ଧସାମରିକ ବାହିନୀକୁ ବହୁ ଦିନ ହେଲା ବିମାନ ଯୋଗେ ଯାତ୍ରା ପାଇଁ ଅନୁମତି ଦିଆଯାଇଛି

ସିଆର୍ପିଏଫ୍ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ ସିଆର୍ପିଏଫ୍ ଜାମ୍ମୁ କାଶ୍ମୀରରେ ଯବାନମାନଙ୍କ ଗାଡ଼ି ଚଳାଚଳକୁ ଅଧିକ ସୁରକ୍ଷିତ ଓ ନିରାପଦ କରିବା ପାଇଁ କେତେକ ନୂଆ ନିରାପତ୍ତା ପଦକ୍ଷେପ ନେବାକୁ ନିଷ୍ପଭି ନେଇଛି ସିଆର୍ପିଏଫ୍ ମହାନିର୍ଦ୍ଦେଶକ ଆର୍ଆର୍ ଭଟନାଗର ନୃଆଦିଲ୍ଲୀରେ କହିଛନ୍ତି ଯବାନମାନଙ୍କ ଗାଡ଼ି ଚଳାଚଳ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଭ୍ ପ୍ରୋସିଜିଓର ଅବଲମ୍ଭନ କରାଯିବ ଟ୍ରାଫିକ୍ ନିୟନ୍ତ୍ରଣ ସମେତ ଗାଡ଼ି ଚଳାଚଳର ସମୟ ଓ ରାସ୍ତାରେ ରହଣି ଆଦି ପ୍ରକ୍ରିୟାକୁ ସୁସଂଯତ କରାଯିବ ଶ୍ରୀ ଭଟନାଗର କହିଛନ୍ତି ଯବାନମାନଙ୍କ ଗାଡ଼ି ଚଳାଚଳ ସମୟରେ କୌଣସି ବେସାମରିକ ଗାଡ଼ିକୁ ରାସ୍ତାରେ ଅନୁମତି ଦିଆଯିବ ନାହିଁ

ସିଆର୍ପିଏଫ୍ ପୁଲଓ୍ୱାମା ସନ୍ତାସବାଦୀ ଆକ୍ରମଣରେ ଶହୀଦ୍ ହୋଇଥିବା ଯବାନମାନଙ୍କ ଖଣ୍ଡବିଖଣ୍ଡିତ ଶରୀରର ମିଥ୍ୟା ଛବିଗୁଡ଼ିକୁ ଅନ୍ଲାଇନ୍ରେ ପ୍ରକାଶ କରିବା ସଂକ୍ରାନ୍ତରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ ଲୋକମାନଙ୍କୁ ସତର୍କ କରାଇଛି ସିଆର୍ପିଏଫ୍ ପକ୍ଷରୁ କୁହାଯାଇଛି କେତେକ ଦୁର୍ବୃତ୍ତ ଏଭଳି ମିଥ୍ୟା ଛବି ପ୍ରକାଶ କରି ଦେଶରେ ଘୂଶାଭାବ ସୃଷ୍ଟି କରିବାକୁ ଚାହୁଁଛନ୍ତି

ସ୍ୱରାଜ ମରୋକ୍ରୋ ଆପୋଷ ସ୍ୱାର୍ଥ ବିଜଡ଼ିତ ବିଭିନ୍ନ କ୍ଷେତ୍ରରେ ସାମରୀକ ଭାଗିଦାରୀତାକୁ ଆହୁରି ମଜବୁତ କରିବା ପାଇଁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ମରୋକ୍କୋର ତୁଙ୍ଗ ନେତାମାନଙ୍କୁ ରାଜଧାନୀ ରୋବତ୍ରେ ସାକ୍ଷାତ କରିବେ ଶ୍ରୀମତୀ ସ୍ୱରାଜ ମରୋକ୍କୋ ବୈଦେଶିକ ମନ୍ତ୍ରୀ ନାସାର ବୌରିଟା ରାଜା ମହମ୍ମଦ ଷଷ୍ଠ ପ୍ରଧାନମନ୍ତ୍ରୀ ସାଦ୍ ଡାଇନ୍ ଏଲ୍ ଓଟାମନି ଓ ଅନ୍ୟ ନେତାମାନଙ୍କୁ ସାକ୍ଷାତ କରିବେ ସନ୍ତାସବାଦ ଦମନ ଗୃହ ନିର୍ମାଣ ବସତି ସ୍ଥାପନ ଓ ଯୁବବ୍ୟାପାର ଆଦି କ୍ଷେତ୍ରଗୁଡ଼ିକରେ ତିନୋଟି ରାଜିନାମା ସ୍ୱାକ୍ଷରିତ ହେବ ଗତକାଲି ରାତିରେ ରୋବତ୍ରେ ଭାରତୀୟ ସଂପ୍ରଦାୟକୁ ଉଦ୍ବୋଧନ ଦେଲାବେଳେ ଶ୍ରୀମତୀ ସ୍ୱରାଜ କହିଛନ୍ତି ସନ୍ତାସବାଦ ଦମନ କ୍ଷେତ୍ରରେ ମରୋକ୍କୋ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ଧାର୍ମିକ କଠୋରବାଦର ମୂଳୋତ୍ପାଟନ ପାଇଁ ଉଦ୍ୟମ ଜାରୀ ରଖିଛି ସନ୍ତାସବାଦ ଦମନ କ୍ଷେତ୍ରରେ ଦ୍ୱିପକ୍ଷିୟ ସଂପର୍କକୁ ଆହୁରି ମଜବୁତ କରିବା ଲାଗି ଏକ ରାଜିନାମା ସ୍ୱାକ୍ଷରିତ ହେବ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୂତ୍ତିରେ କୁହାଯାଇଛି ଯେ ମରୋକ୍କୋ ସହ ଭାରତର ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ଲକ୍ଷ୍ୟରେ ଶ୍ରୀମତୀ ସ୍ୱରାଜ ସେ ଦେଶକୁ ଯାଇଛନ୍ତି ଶ୍ରୀମତୀ ସ୍ୱରାଜ ବୁଲଗେରିଆରୁ ଯାଇ ଗତକାଲି ରୋବତ୍ରେ ପହଞ୍ଚିଥିଲେ ଗସ୍ତର ଶେଷ ପର୍ଯ୍ୟାୟରେ ସେ ସ୍କେନ ଯିବେ

ଭାରତ ଓ ପାକିସ୍ତାନ ପକ୍ଷରୁ ଜାତିସଂଘର ଏହି ସର୍ବୋଚ୍ଚ ଅଦାଲତରେ ଜବାବ୍ ସୁଆଲ୍ ଦାଖଲ କରାଯିବ ଭାରତ ପକ୍ଷରୁ ହରୀଶ ସାଲ୍ଭେ ଆଜି ପ୍ରଥମେ ଯୁକ୍ତି ଉପସ୍ଥାପନ କରିବେ ପାକିସ୍ତାନ ପଟୁ ଖୱର୍ କୁରେସି ମଙ୍ଗଳବାର ଦିନ ଯୁକ୍ତି ବାଢ଼ିବେ

ଏହି ରାୟ ବିରୋଧରେ ଭାରତ 'ଦି ହେଗ୍'ସ୍ଥିତ ଅନ୍ତର୍କାତୀୟ ଅଦାଲତରେ ଅଭିଯୋଗ କରିଥିଲା

ତେଣେ ଭାରତ କହୁଛି ନୌବାହିନୀରୁ ଅବସର ନେଇଥିବା କୁଲଭ୍ଷଣ ଯାଦବ ବ୍ୟବସାୟ ପାଇଁ ଇରାନ୍ ଯାଇଥିଲାବେଳେ ତାଙ୍କୁ ସେଠାରୁ ଅପହରଣ କରି ନିଆଯାଇଥିଲା

ପୁଲୱାମାର ପିଙ୍ଗ୍ଲେନା ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର ଖବର ପାଇଲା ପରେ ମିଳିତ ବାହିନୀ ପକ୍ଷରୁ ଗତକାଲି ମଧ୍ୟରାତ୍ରିରୁ ସେହି ଅଞ୍ଚଳକୁ ଘେରଉ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ସନ୍ତାସବାଦୀମାନେ ଲୁଚି ରହିଥିବା ସ୍ଥାନ ଆଡ଼କୁ ଯବାନମାନେ ନିକଟତର ହେବା ପରେ ସନ୍ତାସବାଦୀମାନେ ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷର ସ୍ୱତ୍ରପାତ ହୋଇଥିଲା ସେହି ଅଞ୍ଚଳରେ ଦୁଇତିନି କଣ ସନ୍ତାସବାଦୀ ରହିଥିବାର ବିଶ୍ୱାସ କରାଯାଉଛି

ତାମିଲନାଡ଼ୁର ମନ୍ତ୍ରୀ କାଦାମ୍ଭର ରାଜୁ ଏହି ରୋବୋର୍ଟର ଶୁଭାରମ୍ଭ କରିଛନ୍ତି